ଓଡିଶା ପଞାୟତିରାଙ୍କ ଓ ପାନୀୟ ଜଳ ବିଭାଗ ତରଫରୁ ଚିଉ ରଞ୍ଞନଙ୍କୁ ନିଲମ୍ଧିତ କରାଯାଇଛି ସୂଚନା ଅନୁଯାୟୀ ଭୁବନ ବ୍ଲକ ଭୁଷଳ ପଞାୟତର ସରପଞ ପଞାୟତକୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ଉନ୍ନତିମୁଳକ ଯୋଜନା ପାଷିର ଦୁରୁପୋଯୋଗ ଅଭିଯୋଗରେ ସେ ପଦ ହରାଇଛନ୍ତି